ସେ କହିଛନ୍ତି ଏହା ଭାରତର ଟିକସ ବ୍ୟବସ୍ଥାକୁ ଆହୁରି ସରଳ କରିବା ସହ ଏ କ୍ଷେତ୍ରରେ ସଂସ୍କାର ପାଇଁ ଉଦ୍ୟମକୁ ତ୍ୱରାନ୍ୱିତ କରିବ ପ୍ରଧାନମନ୍ତ୍ରୀ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ପ୍ରତ୍ୟକ୍ଷ ଟିକସ ସଂସ୍କାରଗୁଡ଼ିକୁ ଉନ୍ମୋଚନ କରିଛନ୍ତି ସାଧୁ ଟିକସଦାତାମାନଙ୍କୁ ପୁରସ୍କୃତ କରି ଅଧିକରୁ ଅଧିକ ଟିକସଦାତାମାନଙ୍କୁ ଟିକସ ଦେବା ପାଇଁ ପ୍ରୋହାହିତ କରିବା ମାଧ୍ୟମରେ ଦେଶର ଅର୍ଥନୀତିକୁ ପୁନର୍କ୍ଷମ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ଶ୍ରୀ ମୋଦୀ କହିଛନ୍ତି ଟିକସ ବ୍ୟବସ୍ଥାକୁ ସହଜ ସରଳ ଓ ସାବଲୀଳ କରିବା ପାଇଁ ଉଦ୍ୟମ କରାଯାଉଛି

ଶୀ ମୋଦୀ କହିଛନ୍ତି ଅନ୍ଲାଇନ୍ ଟିକସ ଦାଖଲ ଦ୍ୱାରା ଟିକସଦାତାମାନଙ୍କ ପ୍ରତି କୌଣସି ଅନ୍ୟାୟ ହେବ ନାହିଁ ଓ ସେମାନଙ୍କ ପାଇଁ ପ୍ରକ୍ରିୟା ସହଜ ହେବ ସେ କହିଛନ୍ତି ଆୟକର ବିଭାଗ ଟିକସଦାତାମାନଙ୍କର ସମ୍ମାନ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛି ଓ କୌଣସି କାରଣ ନଥିଲେ କୌଣସି ଟିକସଦାତାଙ୍କୁ ସନ୍ଦେହ କରାଯାଉ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିକାଶ ପାଇଁ ଟିକସଦାତାମାନଙ୍କର ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ

ମନ୍ତ୍ରଣାଳୟ କହିଛି ସରକାରଙ୍କ ତତ୍ତ୍ୱାବଧାନରେ ଗୃହମଧ୍ୟରେ ପୃଥକୀକରଣ ହୋଇ ରହିବା ଓ ସଂକ୍ରମିତମାନଙ୍କର ଠିକ୍ ସମୟରେ ଚିକିତ୍ସା ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ଜାତୀୟ ମୃତ୍ୟୁହାରଠାରୁ ନିମ୍ନରେ ରହିଛି ଅତୁଲ୍ୟ ମାଇକ୍ରୋଓେବ୍ 'ଅତୁଲ୍ୟ' ନାମକ ଏକ ମାଇର୍କୋଓ୍ବେବ୍ ଯନ୍ତ୍ରକୁ ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ତଥା କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଉନ୍ମୋଚନ କରିଛନ୍ତି

ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି

ତାଛଡ଼ା ଏହା ମଧ୍ୟ ଭୂପୃଷ୍ଠ ବାସଗୃହ ଅଫିସ୍ ଆସବାବପତ୍ର ଖଟପଲଙ୍କ ନୂଆକରି କିଣାଯାଇଥିବା ବାକ୍କ ଓ ଏପରିକି ବାକ୍କ ଭିତରେ ଥିବା ଜିନିଷଗୁଡ଼ିକୁ ଭୂତାଣୁ ମୁକ୍ତ କରିପାରିବ

ଏହି ଯନ୍ତ୍ରର ସବୁଠୁ ଭଲଗୁଣ ହେଉଛି ଏହା ମଣିଷ ଶରୀର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଏହା କୌଣସି ଅଲ୍ରାଭାୟୋଲେଟ୍ ବିକୀରଣ କରେ ନାହିଁ ଅଲ୍ତାଭାୟୋଲେଟ୍ ବିକୀରଣର ମଣିଷ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଡାକ୍ତରୀ ସରଞ୍ଜାମମାନ ଯୋଗାଇ ଦିଆଯାଉଛି ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅଧିକାଂଶ ଚିକିତ୍ସା ସାମଗ୍ରୀ ଦେଶରେ ନିର୍ମିତ ହୋଇପାରୁ ନଥିଲା ସେଗୁଡ଼ିକର ବର୍ଦ୍ଧିତ ଚାହିଦା ଯୋଗୁଁ ଆନ୍ତର୍ଜାତିକ ବଜାରରେ ସେଗୁଡ଼ିକର ମଧ୍ୟ ଅଭାବ ଦେଖାଦେଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟନଶିଳ୍ପ ମନ୍ତ୍ରଣାଳୟ ଓ ଔଷଧ ଉତ୍ପାଦନ ମନ୍ତ୍ରଣାଳୟ ତଥା ଡିଆର୍ଡିଓ ଏବଂ ଅନ୍ୟ ସଂସ୍ଥାଗୁଡ଼ିକର ମିଳିତ ଉଦ୍ୟମରେ ଦେଶୀୟ ଶିଳ୍ପଗୁଡ଼ିକ ଦ୍ୱାରା ଏବେ ଏହି ସବୁ ସରଞ୍ଜାମଗୁଡ଼ିକର ଉତ୍ପାଦନ କରାଯାଉଛି ଏ କ୍ଷେତ୍ରରେ ସରକାର ସେହିସବୁ ଶିଳ୍ପଗୁଡ଼ିକୁ ପ୍ରୋସାହିତ କର୍ ଛନ୍ତି

ଫଳସ୍ୱରୂପ ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଅଧିକ ସୁଦୂଢ଼ ହୋଇଛି ଓ କେନ୍ଦ୍ର ସରକାର ଯୋଗାଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଏବେ ଦେଶରେ ନିର୍ମାଣ କରାଯାଇ ପାର୍ଚ୍ଛି

ଇଲେକ୍ଟ୍ରିକ୍ ଭେଇକିଲ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଶାଳୟ ଆଗରୁ ବ୍ୟାଟେରି ଖଞ୍ଜା ଯାଇନଥିବା ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ସଡ଼କରେ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିବହନ ସଚିବମାନଙ୍କ ପାଖକୁ ଚିଠି ଲେଖି ମନ୍ତ୍ରଣାଳୟ କହିଛି ଆଗରୁ ବ୍ୟାଟେରି ଖଞ୍ଜାଯାଇ ନଥିବା ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ବିକ୍ରି କରାଯାଇ ପାରିବ ଓ ସେଗୁଡ଼ିକର ପଞ୍ଜିକରଣ କରାଯାଇ ପାରିବ ଏଥିପାଇଁ ପରୀକ୍ଷା କରିଥିବା ଏଜେନ୍ନୀର ସାର୍ଟିଫିକେଟ୍କୁ ଭିଭିକରି ସେଗୁଡ଼ିକୁ ଅନୁମତି ଦିଆଯିବ ମନ୍ତ୍ରଣାଳୟ କହିଛି ପଞ୍ଜିକରଣ ପାଇଁ ବ୍ୟାଟେରିର ପ୍ରକାର ଓ ପ୍ରସ୍ତୁତ ଶୈଳୀ ସମ୍ପନ୍ଧୀୟ ସବିସ୍ତୃତ ତଥ୍ୟାବଳୀର କୌଣସି ଆବଶ୍ୟକତା ନାହିଁ ଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ଇଲେକ୍ଟ୍ରିକ୍ ଯାନ ଚଳାଚଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ଏଥିପାଇଁ ସେସବୁକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି ମନ୍ତ୍ରଣାଳୟ କହିଛି ବଡ଼ବଡ଼ ଜାତୀୟ ସ୍ୱାର୍ଥସମ୍ଭଳିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ସମସ୍ତଙ୍କୁ ଏକାଠି ହୋଇ ଉଦ୍ୟମ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ଏହାଦ୍ୱାରା ଆମେ ଯାନବାହାନ ଜନିତ ପ୍ରଦୂଷଣକୁ କମ୍ କରିପାରିବା ଓ ତୈଳ ଆମଦାନୀ ବାବଦରେ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହୋଇପାରିବ

କିଛି ସମ୍ଘାଦପତ୍ରରେ ଏଭଳି ଖବର ପ୍ରଚାରିତ ହୋଇଥିଲା ପ୍ରେସ୍ ସୂଚନା ବ୍ୟୁରୋ ଏକ ଟ୍ୱିଟ୍ କରି କହିଛି ଏଭଳି ଖବରର କୌଣସି ସତ୍ୟାସତ୍ୟ ନାହିଁ ଓ ଏହା ସମ୍ପୂର୍ଣ୍ଣ ଅମୂଳକ ଏବଂ ଭିତ୍ତିହୀନ ସରକାରଙ୍କ ଦ୍ୱାରା ଏଭଳି କୌଣସି ନିଷ୍ପଭି ନିଆଯାଇ ନାହିଁ ବୋଲି ପିଆଇବି ସ୍ୱଷ୍ଟୀକରଣ ଦେଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀର ଉପରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ ଏଥିପାଇଁ ଦିଲ୍ଲୀ ପୋଲିସ୍ ରାଜଧାନୀ ଦିଲ୍କୀରେ ନିରାପଦରେ ଯାନବାହାନ ଚଳାଚଳ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛି ଚଳିତବର୍ଷର ରିହରସଲ୍ ସମୟରେ ସ୍ୱାଧୀନତା ଦିବସ ପାଳନ ଦିନ ଲାଗୁ ହେଉଥିବା ସମସ୍ତ ସଡ଼କ କଟକଶାଗୁଡ଼ିକୁ ଲାଗୁ କରାଯାଇଛି

ସେହି ସଡ଼କଗୁଡ଼ିକ ମଧ୍ୟରେ ନେତାଜ୍ଞୀ ସୁଭାଷଚନ୍ଦ୍ର ମାର୍ଗ ଲୋଥିଆନ୍ ରୋଡ୍ ଏସ୍ପି ମୁଖାର୍ଜୀ ମାର୍ଗ ଚାନ୍ଦିନୀଚୌକ ରୋଡ ରାଜଘାଟଠାରୁ ଆଇଏସ୍ବିଟି ପର୍ଯ୍ୟନ୍ତ ରିଙ୍ଗ୍ରୋଡ୍ ଓ ଲିଙ୍କ୍ରୋଡ୍ ଅନ୍ତର୍ଭୁକ୍ତ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ଦୃଷ୍ଟିରୁ ଦିଲ୍ଲୀ ପୋଲିସ୍ ପକ୍ଷରୁ ଏକ ପରାମର୍ଶସୂଚୀ ଜାରି କରାଯାଇ ଆମନ୍ତିତ ଅତିଥିମାନଙ୍କୁ ସମସ୍ତ କୋଭିଡ୍ କଟକଣା ମାନିବା ପାଇଁ କୁହାଯାଇଛି ଏସ୍ସି ଇନ୍ହେରିଷ୍ଟାନ୍ସ ରାଇଟ୍ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କନ୍ୟାମାନଙ୍କୁ ସେମାନଙ୍କର ପିତା ଓ ଜେଜବାପାଙ୍କର ସମ୍ପତ୍ତିରୁ ସମାନ ଭାଗ ପାଇବା ପାଇଁ କହିଛନ୍ତି ଏହି ରାୟ ଅନୁସାରେ ଏବେ କନ୍ୟାମାନେ ସେମାନଙ୍କର ଭାଇମାନଙ୍କ ଭଳି ପୈତ୍କ ସମ୍ପତ୍ତିର ସମାନ ଭାଗ ପାଇପାରିବେ